ତାଙ୍କ ସହ ନରଓ୍ପେ ପ୍ରଧାନମନ୍ତ୍ରୀ ଓ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଶ୍କୋନିଓ ଗୁଟେରସ୍ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ବାର୍ଷିକ ଉଚ୍ଚସ୍ତରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ସରକାରୀ ପ୍ରତିନିଧି ବେସରକାରୀ କ୍ଷେତ୍ର ସାମାଜିକ ସଂଗଠନ ଓ ବୁଦ୍ଧିକୀବୀମାନେ ଅଂଶଗ୍ରହଣ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅଧିବେଶନରେ ବହୁରାଷ୍ଟ୍ରବାଦକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଦୂଢ଼ ନେତୃତ୍ୱ ମାଧ୍ୟମରେ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପାୟମାନ ବାହାର କରିବା ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟସୂଚୀକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଅଧିକରୁ ଅଧିକ ରାଷ୍ଟ୍ରର ଅଂଶଗ୍ରହଣ ଓ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ଆଦି ଉପରେ ଆଲୋକପାତ କରାଯିବ

ଏକ ଟ୍ୱିଟ୍ କରି ସେ କହିଛନ୍ତି ଏହି ପ୍ରତିଷେଧକ ସକାରାତ୍ମକ ଫଳ ଦେବ ବୋଲି ସେ ଆଶା କରୁଛନ୍ତି ଏ ପର୍ଯ୍ୟନ୍ତ ଏହାର ହୋଇଥିବା ପରୀକ୍ଷାଗୁଡ଼ିକରୁ ଏହା ନିରାପଦ ଥିବାର ଜଣାପଡ଼ିଚ୍ଚି

ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ୍ ଅନୁସାରେ ଏକ ମାମଲା ରୁଜୁ ହୋଇଛି

ଅଭିଯୁକ୍ତ ମ୍ୟାନେଜରଙ୍କର ଫାଲୋଦି ଓ ଭିଲୱାରା ସ୍ଥିତ ପରିସର ମଧ୍ୟରେ ଖାନତଲାସୀ କରାଯାଇଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ମଧ୍ୟ ଏହା ପ୍ରଥମ ଘଟଣା

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପୁରୀ କହିଛନ୍ତି ଏ ସଂକ୍ରାନ୍ତରେ ସରକାର ତିନୋଟି ଦେଶ ସହ କଥାବାର୍ତ୍ତା କରିଛନ୍ତି

ସେ କହିଛନ୍ତି ଆମେରିକାର ୟୁନାଇଟେଡ୍ ଏୟାର୍ ଲାଇନ୍ସ ସହ ମଧ୍ୟ ଏକ ରାଜିନାମା ହୋଇଛି

ଶ୍ରୀ ପୁରୀ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ରେ ସବୁଠୁ ଅଧିକ ଲୋକ ବିଦେଶରୁ ଆସୁଛନ୍ତି

ବର୍ତ୍ତମାନ ଦଦିନିକ ତାହାର ଦୁଇଗୁଣ ଯାତ୍ରୀ ସ୍ୱଦେଶ ଫେରୁଛନ୍ତି

ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ଖରୋଲା କହିଛନ୍ତି ବନ୍ଦେ ଭାରତ ମିଶନ୍ରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ବିମାନ ଯୋଗେ ସ୍ୱଦେଶ ଅଣାଯାଉଛି

ଯାତ୍ରୀମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାର ସେ କହିଚ୍ଛନ୍ତି

ସେତେବେଳେ ଭାରତୀୟ ରେଳବାଇ ବିଶ୍ୱର ସର୍ବବୃହତ ସ୍ପଚ୍ଛ ରେଳବାଇ ହେବାର ଖ୍ୟାତି ଅର୍ଜନ କରିବ ଶ୍ରୀ ଗୋଏଲ୍ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ସରକାର ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋସାହନ ଦେଉଛନ୍ତି ଓ ଏହି ଶିଳ୍ପକୁ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଶ୍ରୀ ଗୋଏଲ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ ସୂର୍ଯ୍ୟ ଏକ୍ ବିଶ୍ୱ ଏକ୍ ଗ୍ରୀଡ୍ର ସ୍ଲୋଗାନକୁ ପ୍ରୋସାହିତ କରୁଛନ୍ତି ଓ ଭାରତ ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିଛି ସେ ପୁଣି କହିଛନ୍ତି ଭବିଷ୍ୟତରେ ପୁର୍ନବ୍ୟବହାରକ୍ଷମ ଶକ୍ତି କେବଳମାତ୍ର ବିକଳ୍ପ ଭାବେ ରହିବ ଏହାଦ୍ୱାରା ପରିବେଶ ସୁରକ୍ଷାକୁ ନିଶ୍ଚିତ କରାଯିବା ସହ ଦେଶକୁ ଅର୍ଥନୈତିକ ଅଭିବୃଦ୍ଧି ପଥରେ ଆଗେଇ ନିଆଯାଇ ପାରିବ ରାଜନାଥ ସିଂହ ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ଗୁ କାଶ୍ମୀର ଓ ଲଦାଖର ସୀମାନ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବା ଲାଗି ଆସନ୍ତାକାଲିଠାରୁ ସେଠାକୁ ଦୁଇଦିନ ଗସ୍ତରେ ଯିବେ

ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଣ ଅଫିସର ଶ୍ରୀ ସିଂହଙ୍କ ସହ ଯିବେ ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ